ଏହି ଅବସରରେ ପ୍ରଧାନମନ୍ତୀ ଖୋର୍ବ୍ଧାଠାରେ ଏକ ବିଶାଳ ଜନସମାବେଶରେ ଯୋଗ ଦେବା କାର୍ଯ୍ୟକ୍ରମ ଆପାତତଃ ସ୍ପିର ହୋଇଛି

ଏହି ପ୍ରସ୍ତାବ ପାଇଁ ମୁଖ୍ୟମନ୍ତୀ ସେମାନଙ୍କର ସମର୍ଥନ ଲୋଡିଛନ୍ତି

ମୋଟର ଯାନ ଆଇନ ଉଲ୍କଂଘନକାରୀ ଯାନ ତଥା ଚାଳକମାନଙ୍କୁ ଦଶ୍ତିତ କରିବାରେ ଏହା ସହାୟକ ହେବ

ସମସ୍ତ ପ୍ରକାର ମାନୁଆଲ ଚାଲାଶ ବନ୍ଦ ହେବ

ଆସନ୍ତାକାଲି ଭୋଟ ଗଶନା କରାଯିବ

ଏଥରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଶ କରିଥିଲେ

ଏହି ଅବସରରେ ଉତ୍ତମ କାର୍ଯ୍ୟଦକ୍ଷତା ପାଇଁ ଦୁଇ ଜଣ ଗୃହରକ୍ଷୀଙ୍କୁ ସମର୍ବ୍ଧିତ କରାଯାଇଥିଲା

ଶୋଭାଯାତ୍ରାରେ ଶତାଧ୍କ ଦଳିତ ଓ ଆଦିବାସୀ ଅଂଶଗ୍ରହଶ କରିଥିଲେ

ଚିକ୍କାର ଶୁଶି ପଡ଼ୋଶୀ ଦେଖିବାବେଳକୁ ଚାରି ଜଶଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା

ପରମ୍ପରା ଅନୁଯାୟୀ ଏହି ତିନି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଶ୍ଡଦାନ ଦେଇଥା'ନ୍ତି